ବୈଠକରେ ସିଙ୍ଙାପୁର ବ୍ୟାଙ୍କକ୍ ଆବୁଧାବୀ ଏବଂ ଦୁବାଇକୁ ମଧ୍ଧ ସିଧାସଳଖଭାବେ ବିମାନ ଚଳାଚଳ କରିବା ପାଇଁ ନିଷ୍ବଉି ହୋଇଛି

ଫଳରେ ରେଳ ଚଳାଚଳ ଦୈନିକ ବହୁ ସମୟ ଫାଟକ ବନ୍ଦ ଯୋଗୁଁ ଉଭୟ ପଟ ରାସ୍ତାରେ ଯାତାୟାତ ବନ୍ଦ ରହୁଛି

ଏନେଇ ଚାଷୀମାନେ ଉପରିସ୍ର ଅଧକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ କୌଶସି ସୁଫଳ ନ ମିଳିବାରୁ ଶେଷରେ ସେମାନେ ରାସ୍ତାକୁ ଓହ୍ଲାଇଛନ୍ତି ଦୁଇଦିନ ତଳେ ସେମାନେ ରାସ୍ତାରୋକୋ କରିଥିଲେ

ମାତ୍ର ସମସ୍ୟାର ସମାଧାନ ନହେବାରୁ ଚାଷୀମାନେ ଆକି ସକାଳୁ ପୁଶି ରାସ୍ତାରୋକୋ କରିଛନ୍ତି

ସେମାନେ ହେଲେ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡାର ପୂର୍ଶ୍ୱିମା ଗିରି ସବିତା ଗିରି ଓ ଅନୁଗୋଳର ଶ୍ରୀମତୀ ବଦ୍ରା

ଏହି ଦଳ ବାଲିମେଳା ଦଳକୁ ଦୁଇ ୱିକେଟରେ ପରାସ୍ତ କରିଛି